ଏହା ସତ୍ୱେ ରାଜ୍ୟ ସରକାର କୌଣସି ଆବଶ୍ୟକ ପଦକ୍ଷେପ ଗ୍ରହଶ କରିନାହାନ୍ତି କି ମୃତ ନାବାଳିକାର ପିତାମାତାଙ୍କୁ ନ୍ୟାୟ ଦେଇନାହାନ୍ତି ଏଭଳି କ୍ଷେତ୍ରରେ ମାଙ୍କୁ ସମ୍ମାନ ଦିଆଯାଉଛି ମୁଖ୍ୟମନ୍ତୀ କହିବା ହାସ୍ୟସ୍ସଦ

ବିଜେପି ସଭ୍ୟମାନେ ଏହାକୁ ସମର୍ଥନ କରି ଗୃହରେ ନାରାବାଜି କରିଥିଲେ

ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି କିଲ୍ଲା ମୁଖ୍ୟ ଚିକିହାଳୟରେ ଦିନେ ମାଓବାଦୀର ପରିଚୟ ନେଇ ଘଞ କଙ୍ଗଲରେ ରହି ହିଂସା ଓ ମାଓବାଦୀ ଚିନ୍ତାଧାରାରେ ଜୀବନ କାଟୁଥିବା ଦୁଇ ମହିଳା ମାଓବାଦୀ ଏବେ ଜିଲ୍ଲା ମୁଖ୍ୟ ଚିକିହାଳୟରେ ସଫେଇ କର୍ମଚାରୀଭାବେ କାର୍ଯ୍ୟକରି ସ୍ୱାବଲମ୍ନୀ ହୋଇପାରିଛନ୍ତି

ବିଜେପି ଜିଲ୍ଲା ସଭାପତି ବିଜୟ ମହାକୁର ଓ ବରିଷ୍ ବିଜେପି ନେତା ଅଶୋକ ପୂଜାରୀ ଓ କୃଷକ ମୋର୍ଚ୍ଚାର ନେତା ଅଶୋକ ପୃଷ୍କିଙ୍କ ନେତୂତ୍ୱରେ ଶତାଧ୍କ ଚାଷୀ ଧାନକ୍ରୟ ସମସ୍ୟାକ୍ ନେଇ ଧାରଣାରେ ବସିଛନ୍ତି

ରେଜିଷ୍ଟ୍ରେସନ ଅନୁଯାୟୀ କେତେ ପରିମାଶରେ ଚାଷୀ ଧାନ ବିକ୍ରି କରିବେ ସେ ସମ୍ପର୍କରେ କୌଣସି ତଥ୍ୟ ଜଶାପଡୁନଥିବା ସହ ଧାନ ବିକ୍ରି କରିବା ପରେ ଚାଷୀକୁ ବାହାରକୁ ଧାନା ବିକ୍ରି ପାଇଁ ଅନୁମତି ଦେବାକୁ ଚାଷୀମାନେ ଦାବୀ କରିଛନ୍ତି

ମାଲକାନଗିରି କିଲ୍ଲା ସହ ଆନ୍ଧ ପ୍ରଦେଶର ସିଲେରୁ ମଧ୍ଘରେ ସଂଯୋଗ କରୁଥିବା ଏହି ମଖ୍ୟ ରାସ୍ତା ଦୀର୍ଘ ଦିନରୁ ଖାଲଖମାରେ ପରିପର୍ଷ୍ୟ ହୋଇଥିବା ବେଳେ ବାରମ୍ୟାର ଦାାବୀ ସତ୍ୱେ କୌଣସି ସରକାର ଦୂଷ୍କ ଦେଉନଥିବା ଅଭିଯୋଗ କରି ଏହି ରାସ୍ତାରୋକ କରିଛନ୍ତି ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହାନ ଅଟକି ରହିଛି

ବନବିଭାଗ ପକ୍ଷରୁ ହାତୀଙ୍କ ଗତିବିଧି ଉପରେ ଦୃଷ୍କି ରଖାଯାଇଛି

ଏହି ଅବସରରେ ଶ୍ରୀଜୀଉମାନଙ୍କ ଶ୍ରାଦ୍ବବେଶରେ ସଜିତ କରାଯାଉଛି